ମୁଖ୍ୟମନ୍ତୀ କହିଛନ୍ତି ଗରିବଙ୍କ ବିକାଶପାଇଁ ସେ ବଞ୍ଚିଥିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବେ

ଉଚ ନ୍ୟାୟାଳୟଙ୍ଙ ନିକଟରୁ ଚିଠା ବିଙ୍କପ୍ତି ହସ୍ତଗତ ହେବାପରେ ସରକାର ଏହି ଅଦାଲତ ପାଇଁ ଚିଠା ବିଙ୍କପ୍ତି ପ୍ରକାଶ କରିବେ

କେଓ଼ାଇସି ଅପଡେଟ୍ ଉପଭୋକ୍ତାମାନଙ୍କ ନିକଟକୁ 'ନୋ ଇୟୋର କଷ୍ଟମର' ବା କେଓ୍ୱାଇସି ଅପଡେଟ୍ କରିବା ପାଇଁ ଆସୁଥିବା ମେସେଜ୍ ଗୁଡ଼ିକୁ ଅଶଦେଖା କରିବାପାଇଁ ଓଡିଶା ପୁଲିସ୍ ସତର୍କ କରିଛି

ଅନ୍ୟପକ୍ଷରେ ରାକ୍ୟରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଦ୍ରତଗତିରେ ଆଗେଇ ଚାଲିଛି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଗୁଇନ୍ଦା ସୂତ୍ରରୁ ଖବରପାଇଁ ବିଏସ୍ଏଫ୍ ଯବାନ୍ମାନେ କଦଳୀବକ୍ଷା ଗ୍ରାମ ନିକଟ ପାହାଡ଼ ପାଖରେ ସର୍ଚ ଅପରେସନ୍ କରି କେତେକ ମାଓ ସାମଗ୍ରୀ ଜବତ କରିଛନ୍ତି ଜବତ ମାଓସାମଗ୍ରୀ ମଧରେ ଦୁଇଟି ପ୍ରେସର ବୋମା ଗୋଟିଏ ଟିଫିନ୍ ବୋମା ଔଷଧପତ୍ର ଓ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି